ସୂଚନା ଯୋଗ୍ୟ ଏହି ଅଧୀନିୟମ ଅନୁଯାୟୀ ଓଡ଼ିଶା ବାର୍ କାଉନ୍ସିଲ୍ ଆଇନ୍ଜୀବୀଙ୍କୁ ଅବସରକାଳୀନ ଏବଂ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିଥାଏ

ପର୍ଯ୍ୟଟନ ବିଭାଗ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ଗ୍ରାହକମାନେ ହୋଟେଲ ରେରୋସ୍ତରାଁରେ ବସି ଭୋଜନ ତଥା ପାନୀୟ ଗ୍ରହଶ କରିପାରିବେ

ହୀରାକୁଦ ହୀରାକୁଦ ଜଳଭଣ୍ତାରକୁ ପ୍ରବେଶ କରୁଥିବା ବର୍ଷାଜଳର ପରିମାଶ କ୍ରମଶଃ ହ୍ରାସ ପାଉଥିବାର୍ ଜଳନିଷ୍କାସନ ମଧ କମେଇ ଦିଆଯାଇଛି